ଏହାପରେ ସେ ବୈଜ୍ଞାନିକ ଓ ଅନୁଷ୍ଠାନର ଅଫିସରମାନଙ୍କ ସହ କଥାବାର୍ତ୍ତା କରିଥିଲେ ପ୍ରତିଷେଧକ ସଫଳତାର ସହ ପରୀକ୍ଷା ହୋଇଯିବା ପରେ ଏହାର ଯୋଗାଣ ଓ ବଣ୍ଟନ ବିଷୟରେ ସେ ସମ୍ପୃକ୍ତ ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଲୋହେଗାଓଁ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକପୁରରେ ସିଧା ଯାଇ ସେରମ ଇନ୍ଷ୍ଟିଚ୍ୟୁଟ୍ରେ ପହଞ୍ଚିଥିଲେ ଏହାପରେ ସେ ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ପୂର୍ବରୁ ପ୍ରଧାନମନ୍ତ୍ରୀ ଅହଞ୍ଚମଦାବାଦସ୍ଥିତ କ୍ଟାଇଡସ୍ ବାୟୋଟେକ୍ ପାର୍କଠାରେ କାଇଡସ୍ କାଡିଲା ଫାର୍ମାସ୍ୟୁଟିକାଲ୍ ପ୍ରତିଷେଧକ ବିକାଶ ପ୍ରକ୍ରିୟାର ସମୀକ୍ଷା କରିଥିଲେ

ଶ୍ରୀ ମୋଦି ଜାଇଡସ୍ ବାୟୋଟେକ୍ ପାର୍କର ପ୍ରତିଷେଧକ ଉତ୍ପାଦନ ଓ ବିକାଶ କାରଖାନାକୁ ବୁଲି ଦେଖଥିଲେ ଏହି ସମୟରେ ତାଙ୍କ ସହ ବୈଜ୍ଞାନିକମାନେ ଥିଲେ ସେ ଜାଇଡସ୍ କାଡ଼ିଲା ଫାର୍ମାସ୍ୟୁଟିକାଲ୍ର ବୈଜ୍ଞାନିକମାନଙ୍କ ସହ ପ୍ରତିଷେଧକ ବିକାଶ ପରୀକ୍ଷା ଓ ଉତ୍ପାଦନର ସମୟ ବିଷୟରେ ଆଲୋଚନା କରିଥିଲେ ଆମ ଅହମ୍ମଦାବାଦ ସମ୍ଘାଦାଦତା କଣାଇଛନ୍ତି ପ୍ରଧାନମନ୍ତ୍ରୀ ଜାଇଡସ୍ ବାୟୋଟେକ୍ ପାର୍କରେ ପହଞ୍ଚବା ପରେ କମ୍ପାନୀର ଚେୟାରମ୍ୟାନ୍ ପଙ୍କଜ ପଟେଲ୍ ତାଙ୍କୁ ପାଛୋଟି ନେଇଥିଲେ ପୂର୍ବରୁ ଗୁକ୍ତୁରାତ୍ ମୁଖ୍ୟ ସଚିବ ଅନିଲ୍ ମୁକିମ୍ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲ୍ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଞ୍ଜାପନ କରିଥିଲେ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 ଏଥିରୁ ସେହି ପ୍ରତିଷେଧକ କେତେଦୂର କାମ କରିବ ଓ ନିରାପଦ ରହିବ ତାହା କଣାପଡ଼ିବ ଡିସେମ୍ବର ମାସରେ ପ୍ରତିଷେଧକର ତୂତୀୟ ପର୍ଯ୍ୟାୟ ପରୀକ୍ଷା କରାଯିବ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 ସେଠାରୁ ଶ୍ରୀ ମୋଦୀ ହାଇଦ୍ରାବାଦ୍ର ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍କୁ ଗସ୍ତ କରିଥିଲେ ସେଠାରେ ସେ ବୈଜ୍ଞାନିକମାନଙ୍କ ସହ ପ୍ରତିଷେଧକ ଉତ୍ପାଦନ ଓ ଯୋଗାଣ ବିଷୟରେ ଆଲୋଚନା କରିଥିଲେ ପ୍ରତିଷେଧକର ବିକାଶ ପାଇଁ ବୈଜ୍ଞାନିକମାନଙ୍କ ଉଦ୍ୟେମକୁ ସେ ପ୍ରଶଂସା କରିଥିଲେ ଭାରତ ବାୟୋଟେକ୍ କୋଭାକ୍ସିନ୍ ପ୍ରତିଷେଧକର ଉତ୍ପାଦନ କରିବ ବର୍ତ୍ତମାନ ଏହି ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି ଭାରତ ବାୟୋଟେକ୍' ଆଇସିଏମ୍ଆର୍ ସହ ମିଳିତ ଉଦ୍ୟୋଗରେ କୋଭାକ୍ସିନ୍ ପ୍ରତିଷେଧକ ଉତ୍ପାଦନ କରିବ

ଜାନ୍ଗୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ବଳବତ୍ତର ରହିବ ଆମ ଜାନ୍ଗୁ ସମ୍ଭାଦଦାତା ଜଣାଇଛନ୍ତି ଏ ସଂକ୍ରାନ୍ତରେ ଜାମ୍ପୁ କାଶ୍ମୀର ନିର୍ବାଚନ କମିଶନର କେକେ ଶର୍ମା ଏକ ନିର୍ଦ୍ଦେଶ ଜାରି କରିଛନ୍ତି

ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

କୋବିଡ୍ ସଂକ୍ମଣ ଦୃଷ୍ଟିରୁ ବରିଷ୍ଣ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିବା ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି

ପ୍ରତିବର୍ଷ ପେନସନ୍ଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ ଏଥିପାଇଁ ସେମାନେ ବିଭିନ୍ନ ଉପାୟରେ ଜୀବନ ପ୍ରମାଣପତ୍ ଦାଖଲ କରିପାରିବେ

ମନ୍ତ୍ରଶାଳୟ କହିଛି ସରକାରଙ୍କ ନିୟମର ସଠିକ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି ଓ ମୃତ୍ୟୁହାର ହ୍ରାସ ପାଉଛି

ଏକ ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ଜାବଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସଫଳ ରହିଛି ଓ ଭାରତ ସମଗ୍ର ବିଶ୍ୱପାଇଁ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

ଅଚଳ ହୋଇଥିବା ସମ୍ପଭିଗୁଡ଼ିକ ମଧ୍ୟରେ କାରଖାନା ଓ ଯନ୍ତ୍ରପାତି ବ୍ୟାଙ୍କ୍ ବାଲାନ୍ନ ଓ ସ୍ଥାବର ସମ୍ପତ୍ତି ରହିଛି

ସେ ଓ ତାଙ୍କ ପରିବାରର ସଦସ୍ୟଙ୍କ ବିରୁଦ୍ଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଥିଲା

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ସିଡ୍ନୀରେ ଖେଳାଯିବ